ଦେଶର ଏକତା ଓ ଅଖଣ୍ଡତା ସୁରକ୍ଷିତ ରଖିବାପାଇଁ ତାଙ୍କ ସରକାର କଦାପି ଅବହେଳା କରିବେ ନାହିଁ ବୋଲି ଶ୍ରୀ ମୋଦି କହିଛନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ଆମ ସମ୍ଭାଦଦାତା ଜଣାଇଛନ୍ତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉସବରେ ଯୋଗଦେବେ

ସରକାରଙ୍କ ପ୍ରଥମେ ପଡ଼ୋଶୀ ନୀତି ଦୃଷ୍ଟିରୁ ଭାରତ ବିମ୍ଷେକ୍ ରାଷ୍ଟ୍ରସମ୍ଭର ମୁଖ୍ୟମାନଙ୍କୁ ଏହି ଉହବକୁ ଆମନ୍ତ୍ରଣ କରିଛି ବାଂଲାଦେଶ ଶ୍ରୀଲଙ୍କା କିରଗିଜ୍ ସାଧାରଣତନ୍ତ ଓ ମ୍ୟାମାର ରାଷ୍ଟ୍ରପତି ଏବଂ ମରିସସ୍ ନେପାଳ ଭୁଟାନର ପ୍ରଧାନମନ୍ତ୍ରୀ ତଥା ଥାଇଲ୍ୟାଣ୍ଡର ସ୍ୱତନ୍ତ୍ର ଦୂତ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ

କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ତେଲଙ୍ଗାନା ମ୍ରଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିଓ୍ବାଲ୍ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ ଆକାଶବାଣୀ ଦିଲ୍ଲୀ ପକ୍ଷରୁ ଶପଥ ଗ୍ରହଣ ଉତ୍ସବର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରସାରଣ କରାଯିବ

ପିଏମ୍ ରାଜଘାଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶରେ ଏକତା ଓ ଅଖଣ୍ଡତାକୁ ସୁରକ୍ଷିତ ରଖିବାପାଇଁ ତାଙ୍କ ସରକାର କଦାପି ଅବହେଳା କରିବେ ନାହିଁ ସେ କହିଛନ୍ତି କାତୀୟ ନିରାପତ୍ତାକୁ ଅଗ୍ରାଧିକାର ଦିଆଯିବ ଆଜି ସନ୍ଧ୍ୟାରେ ଶପଥ ଗ୍ରହଣ କରିବା ପୂର୍ବରୁ ଶ୍ରୀ ମୋଦି ଐତିହାସିକ ଇଞ୍ଜିଆ ଗେଟ୍ ଯାଇ ଜାତୀୟ ଯୁଦ୍ଧସ୍କାରକୀ ପରିଦର୍ଶନ କରିବା ସଙ୍ଗେ ସଙ୍ଗେ ଶହୀଦ୍ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ ଶ୍ରୀ ମୋଦି କହିଛନ୍ତି କର୍ଭବ୍ୟ ସମୟରେ ଦେଶପାଇଁ ବଳିଦାନ ଦେଇଥିବା ସାହସୀ ପୁରୁଷ ଓ ମହିଳା ଶହୀଦ୍ ଯବାନମାନଙ୍କ ପାଇଁ ଦେଶ ଆଜି ଗର୍ବିତ ଆଜି ସକାଳେ ସେ ରାଜଘାଟ ଯାଇ ଜାତିର ପିତା ମହାତ୍ମାଗାନ୍ଧିଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି

ଏହି ଅବସରରେ ବାପୁଙ୍କର ମହତ୍ ଚିନ୍ତାଧାରା ଆହୁରି ଲୋକପ୍ରିୟ ହେବ ଏବଂ ଗରିବ ଅବହେଳିତ ଓ ଦଳିତମାନଙ୍କୁ କ୍ଷମତାପନ୍ନ କରିବାପାଇଁ ଲୋକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାପାଇଁ ଶ୍ରୀ ମୋଦି ସଦୈବ ଅଟଳ ସମାଧି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ସେ କହିଛନ୍ତି ଅଟଳଜୀଙ୍କ ଜୀବନୀ ଓ କାର୍ଯ୍ୟରୁ ଅନୁପ୍ରାଣିତ ହୋଇ ତାଙ୍କ ସରକାର ଉଉମ ପ୍ରଶାସନ ପ୍ରଦାନ ଦିଗରେ ପ୍ରୟାସୀ ହେବ ଏବଂ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବ

ତାଙ୍କ ସହ ଗଦାଧର ହାଜ୍ରା ମହମ୍ମଦ ଅସିଫ୍ ଇକ୍ବାଲ୍ ଏବଂ ନିମାଇଁ ଦାସଙ୍କ ସମେତ ଆଉ କେତେକ ଟିଏମ୍ସି ନେତା ବିକେପି ଜାତୀୟ ସମ୍ପାଦକ କେଳାସ ବିଜୟଭର୍ଗିଆଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି

ରାଜ୍ୟପାଳ ଇଏସ୍ଏଲ୍ ନରସିଂହନ୍ ବିଜୟୱାଡ଼ାସ୍ଥିତ ଇନ୍ଦିରା ଗାନ୍ଧି ପୌର ଷ୍ଟାଡିୟମ୍ରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ଆନ୍ଧ୍ରପ୍ରଦେଶକ୍ର ବିଭାଜନ କରାଯିବା ପରେ ସେ ହେଉଛନ୍ତି ରାଜ୍ୟର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଜନସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣ ଆଦି ବିଶିଷ୍ଟ ବ୍ୟକ୍ତିମାନେ ଶପଥ ଗ୍ରହଣ ଉହବରେ ଯୋଗ ଦେଇଥିଲେ

ଇଡି ବାଡ୍ରା କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧିଙ୍କ ଭିଶୋଇ ରବର୍ଟ ବାଡ୍ରା ବିଦେଶରେ ଅବୈଧ ସମ୍ପତ୍ତି କିଣିଥିବା ସମ୍ପର୍କିତ କଳାଧନ ବୈଧ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ହାଜର ହୋଇଛନ୍ତି

ଆଜି ତାଙ୍କର ବୟାନ ତଦନ୍ତକାରୀ ଅଧିକାରୀ ରେକର୍ଡ଼ କରିବାପାଇଁ ତାଙ୍କୁ ସମନ ଜାରି କରାଯାଇଥିଲା ଏହି ମାମଲାରେ ଶ୍ରୀ ବାଡ୍ରା ବହୁଥର ଇଡିରେ ହାଜର ହୋଇଛନ୍ତି ଶ୍ରୀ ବାଡ୍ରାଙ୍କୁ ଦିଆଯାଇଥିବା ଆଗୁଆ ଜାମିନ୍କୁ ବାତିଲ୍ କରିବା ଏବଂ ତାଙ୍କର ବିଦେଶ ଯାତ୍ରାକୁ ବିରୋଧ କରି ଇଡି ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା ବିଦେଶ ଯାତ୍ରାପାଇଁ ଶ୍ରୀ ବାଡ୍ରାଙ୍କୁ ଅନୁମତି ଦେବା ସଂକ୍ରାନ୍ତ ରାୟକୁ ସ୍ଥାନୀୟ ଅଦାଲତ ଗତକାଲି ପର୍ଯ୍ୟନ୍ତ ସଂରକ୍ଷିତ ରଖିଥିଲେ କୋର୍ଟ ଚିଦାୟରମ୍ ଏୟାରସେଲ୍ ମାକ୍ୱିସ୍ ଦୁର୍ନୀତି ସମ୍ପର୍କରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଦ୍ୱାରା କଂଗ୍ରେସ ନେତା ପି ଚିଦାୟରମ୍ ଓ ତାଙ୍କ ପ୍ରଅ କାର୍ଭି ଚିଦାୟରମ୍ଙ୍କୁ ଗିରଫରୁ ସୁରକ୍ଷା ଦେବାପାଇଁ ଦିଲ୍ଲୀର ଏକ ଅଦାଲତ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବ୍ୟବସ୍ଥାକୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଆଗୁଆ ଜାମିନ୍ ଉପରେ ଜବାବ ଦେବାପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତିନି ସପ୍ତାହ ସମୟ ମାଗିବାରୁ ସ୍ୱତନ୍ତ୍ର ବିଚାରପତି ଓପି ସାଇନୀ ଏହି ସମୟ ବୃଦ୍ଧି କରିଛନ୍ତି ଇଡି ପକ୍ଷରୁ କୁହାଯାଇଥିଲା ସ୍ୱତନ୍ତ ନିର୍ଦ୍ଦେଶକ ସିଙ୍ଗାପୁର ଯାଇଥିବାରୁ ଏ ସଂକ୍ରାନ୍ତୀୟ ଆଉ କିଛି ତଥ୍ୟ ଯୋଗାଡ ହେବା ଆଶା କରାଯାଉଛି ଏହା ପରେ ଶ୍ରୀ ଚିଦାୟରମ୍ଙ୍କ ଓକିଲ ପୂର୍ବରୁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବାଲାଗି କୋର୍ଟରେ ଅନୁରୋଧ କରିଥିଲେ

ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପୂର୍ବରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ବର୍ତ୍ତମାନ ଏହି ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ

କୋର୍ଟ ପକ୍ଷରୁ ଏକଥା ମଧ୍ୟ କୁହାଯାଇଛି ଭାରତ ଭେଷଜ ପରିଷଦଦ୍ୱାରା ଅତିରିକ୍ତ ଆସନ ସୃଷ୍ଟି କରା ନ ଗଲେ ଅନ୍ୟମାନଙ୍କ ସ୍ୱାର୍ଥକୁ ଜଳାଞ୍ଚଳି ଦେଇ ଏହି କୋଟା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ

ପୋଚର୍ସ ଆରେଷ୍ଟେଡ୍ ଆସାମରେ କାଜିରଙ୍ଗା ଜାତୀୟ ଉଦ୍ୟାନର କର୍ତ୍ତ୍ୱପକ୍ଷଙ୍କ ସହଯୋଗରେ ବନ୍ୟ ପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଓ ପୁଲିସ୍ ତିନି ଜଣ ଶିକାରୀଙ୍କୁ ଗିରଫ କରିଛି ଏହି ଶିକାରୀମାନେ ବାଗୋରିଠାରେ ଗୋଟିଏ ଗଣ୍ଡା ଶିକାର କରିଥିଲେ

ଏହା ପୂର୍ବରୁ ଗୋଆ ଡାମନ୍ ଓ ଡିଉ ସହ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ରହିଥିଲା

ପାଣିପାଗ ବିଭାଗ କହିଛି ଏହି ସପ୍ତାହସାରା ମହାରାଷ୍ଟ୍ରରେ ଗ୍ରୀଷ୍କପ୍ରବାହ କାରି ରହିବ

ବିହାରରେ ପ୍ରବଳ ରୌଦ୍ରତାପରେ ସାଧାରଣ ଲୋକମାନେ ହନ୍ତସନ୍ତ ହେଉଛନ୍ତି ତେଲଙ୍ଗାନାରେ ମଧ୍ୟ ପ୍ରବଳ ଗ୍ରୀଷ୍କପ୍ରବାହରୁ ତ୍ରାହି ନାହିଁ ତିନି ଚାରି ଦିନ ପର୍ଯ୍ୟନ୍ତ ଏହିପରି ଅବସ୍ଥା କାରି ରହିବ ବୋଲି ପାଣିପାଗ ବିଭାଗ ସ୍ନଚନା ଜାରି କରିଛି ମଧ୍ୟପ୍ରଦେଶ ହରିୟାଣା ଝାଡ଼ଖଣ୍ଡ ଉତ୍ତର ପ୍ରଦେଶ ଓ ଓଡ଼ିଶାରେ ଆହରି ଦ୍ୱଇ ତିନି ପର୍ଯ୍ୟନ୍ତ ପ୍ରବଳ ତାତିରୁ ମୁକ୍ତି ମଳିବ ନାହିଁ

ଆଜି ପ୍ରାରୟିକ ମ୍ୟାଚ୍ରେ ଲଣ୍ଡନର ଓଭାଲ୍ଠାରେ ଆୟୋଜକ ରାଷ୍ଟ୍ର ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୃ ଭେଟିବ

ବ୍ରିଷ୍ଟଲ୍ଠାରେ ଅନୁଷ୍ଠିତ ହେବାକ୍ରିଥିବା ଏହି ମ୍ୟାଚ୍ ଦିବାରାତ୍ରି ବିଶିଷ୍ଟ ହେବ ପ୍ରେଞ୍ଚ୍ ଓପନ୍ ଫ୍ରେଞ୍ଚ ଓପନ୍ ଟେନିସ୍ ପ୍ରତିଯୋଗିତାରେ ଭାରତ ଜାପାନ ଯୋଡ଼ି ଦ୍ୱିବିଜ୍ ଶରଣ ଓ ସୁକୋ ଆଓୟାମା ଆଜି ପ୍ୟାରିସ୍ଠାରେ ସେମାନଙ୍କର ମିକ୍କ ଡବଲସ ମ୍ୟାଚ୍ ଖେଳିବେ